ଆଜି ରାତିରୁ କାଲି ସଂଧ୍ଧା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଶିପାଗ ବିଭାଗ ସତର୍କ ସ୍ରଚନା ଜାରି କରିଛି

ଗତକାଲିଠାରୁ ଅସୁରକ୍ଷିତ ସ୍ଚାନରେ ଥିବା ଲୋକମାନଙ୍କୁ ସ୍ଚାନାନ୍ତରଶ ପ୍ରକ୍ରିୟା ଆର ସେହିପରି ଭଦ୍ରକ କିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି

ତାଙ୍କ ଅମର ଆମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଶାଇଛନ୍ତି